ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଡିକିଟି ଓ ଆଇବିଏମ୍ର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସମୟରେ ଭାରତୀୟ ଅର୍ଥନୀତିକୁ ଅଭିବୃଦ୍ଧି ପଥରେ ଆଆଗେଇ ନେବାପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ

ଚାକିରୀ ସନ୍ଧାନରେ ଥିବା ବିଦ୍ୟାର୍ଥୀ ଉଦ୍ୟୋଗପତି କ୍ଷୁଦ୍ର ବ୍ୟବସାୟୀ ଓ ଶ୍ରମଜୀବୀମାନଙ୍କୁ ଏହା ବହୁମାତ୍ରାରେ ସାହାଯ୍ୟ କରିବ

ଏହି ତାଲିମ କାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ ଓ ଆଇଟିଆଇଗୁଡ଼ିକର ଛାତ୍ରଛାତ୍ରୀ ତାଲିମଦାତାମାନଙ୍କୁ ଦିଆଯିବ

ସେହିସବୁ ଲୋକମାନଙ୍କୁ ବ୍ରିଟେନ୍ ସିଙ୍ଗାପୁର ଜାପାନ ଫିଲିପାଇନ୍ସ ଆମେରିକା ବାଂଲାଦେଶ ମାଲେସିଆ କୁଏତ୍ ଇଥିଓପିଆ ଆଫଗାନିସ୍ଥାନ ଓମାନ୍ ଦକ୍ଷିଣ ଆଫ୍ରିକା ଇଣ୍ଡୋନେସିଆ ନେଦରଲ୍ୟାଣ୍ଡ୍ସ ଶ୍ରୀଲଙ୍କା ମ୍ୟାଁମାର ତାଞ୍ଜାନିଆ ସ୍କେନ୍ ଆୟାରଲ୍ୟାଣ୍ଡ କତ୍ତର କାଜାଖ୍ସ୍ଥାନ ମରିସସ୍ ଓ ବ୍ରାଜିଲ୍ ଭଳି ଦେଶରୁ ଅଣାଯାଇଛି

ସେହି ଲୋକମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଓ ଦେଶର ଅନ୍ୟାନ୍ୟ ରାକ୍ୟର ଅଧିବାସୀମାନେ ରହିଛନ୍ତି

କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ମୁମ୍ୟାଇର ସେହି ଲୋକମାନଙ୍କୁ ବିଭିନ୍ନ ପୃଥକୀକରଣ କେନ୍ଦ୍ରରେ ରଖାଯାଇଥିଲା ଅନ୍ୟମାନଙ୍କୁ ସେମାନଙ୍କର ନିଜ ନିଜର ଜିଲ୍ଲାଗୁଡ଼ିକୁ ପଠାଯାଇଥିଲା ଓ ସେଠାରେ ସେମାନଙ୍କୁ ପୃଥକୀକରଣ କେନ୍ଦ୍ରରେ ରଖାଯାଇଲା ଅନ୍ୟ ରାଜ୍ୟଗୁଡ଼ିକର ବାସିନ୍ଦାମାନେ ଯାତ୍ରା ଅନୁମତିପତ୍ର ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମୁମ୍ଭାଇର ପୃଥକୀକରଣ କେନ୍ଦ୍ରରେ ରଖାଯାଇଥିଲା

ନାଗାଲାଣ୍ଡ ଓ ତ୍ରିପୁରା କ୍ଷୁଦ୍ରରାଜ୍ୟ ଶ୍ରେଣୀରେ ଟିବିର ବିଲୋପ ସାଧନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ନାମିତ ହୋଇଛନ୍ତି ବୃହତ୍ ରାଜ୍ୟଗୁଡ଼ିକ ଶ୍ରେଣୀରେ ଗୁଜରାତ ଆନ୍ଧ୍ରପ୍ରଦେଶ ଓ ହିମାଚଳପ୍ରଦେଶ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କାର ଲାଭ କରିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଅଞ୍ଚଳ ରହିଛି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓ ଏକ ଟ୍ସିଟ୍ ବାର୍ତ୍ତାରେ ମିଶନ ଡାଇରେକ୍ଟର ଷ୍ଟେଟ୍ ପ୍ରୋଗ୍ରାମ ଅଫିସର ଓ ନାଗାଲାଣ୍ଡ ସ୍ୱାସ୍ଥ୍ୟ ମିଶନ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗଭ୍ ରିଫର୍ମସ୍ ମହାକାଶ ବ୍ୟାଙ୍କିଙ୍ଗ୍ ଓ ପଶୁପାଳନ କ୍ଷେତ୍ରରେ ଐତିହାସିକ ସଂସ୍କାରମାନ ଅଣାଯାଇଥିବା ବିଷୟରେ ସରକାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଦେଶର ମହାକାଶ କ୍ଷେତ୍ରରେ ବେସରକାରୀ କ୍ଷେତ୍ରର ଅଂଶଗ୍ରହଣ ବୃଦ୍ଧି ନିଷ୍ପଭିକୁ ଅନୁମୋଦନ କରାଯାଇଛି କେନ୍ଦ୍ର ପରମାଣୁ ଶକ୍ତି ଓ ମହାକାଶ ବିଭାଗ ମନ୍ତ୍ରୀ ଡକୁର କ୍ଜିତେନ୍ଦ୍ର ସିଂହ କହିଛନ୍ତି ସରକାର ଭାରତୀୟ ଜ୍ଞାତୀୟ ମହାକାଶ ବିକାଶ ଓ ଅଥରାଇଜେସନ୍ କେନ୍ଦ୍ରର ଗଠନ କରିବେ ଓ ଏହି କେନ୍ଦ୍ର ମହାକାଶ ବୈଷୟିକଜ୍ଞାନର ଫଳପ୍ରଦ ସାମାଜିକ ଅର୍ଥନୈତିକ ବ୍ୟବହାରକୁ ନିଶ୍ଚିତ କରିବ

ଯାହାଫଳରେ ଦେଶରେ ମହାକାଶ ସମ୍ପଦର ସମ୍ପର୍ଣ୍ଣ ସଦ୍ଉପଯୋଗ ହୋଇପାରିବ ଗତକାଲି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ସହରାଞ୍ଚଳ ସମବାୟ ବ୍ୟାଙ୍କ୍ ଓ ବିଭିନ୍ନ ରାଜ୍ୟରେ ଶାଖା ଖୋଲିଥିବା ସମବାୟ ବ୍ୟାଙ୍କ୍ଗୁଡ଼ିକ ସିଧାସଳଖ ରିଜର୍ଭ ବ୍ୟାଙ୍କ୍ର ତତ୍ୱାବଧାନରେ କାର୍ଯ୍ୟ କରିବ

ସରକାର ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି କରିବେ ଶ୍ରୀ ଜାବଡେକର କହିଛନ୍ତି ଉତ୍ତର ପ୍ରଦେଶର କୁଶିନଗର ଜିଲ୍ଲାରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରିବାକୁ ସରକାର ନିଷ୍ପଭି ନେଇଛନ୍ତି ବୌଦ୍ଧସ୍ଥଳୀଗୁଡ଼ିକୁ ସଂଯୋଗ କରାଯିବା ଦ୍ୱାରା ଆନ୍ତର୍ଜାତିକ ପର୍ଯ୍ୟଟନକୁ ମିଳିବାକୁ ଥିବା ପ୍ରୋସାହନ ବିଷୟ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ସାରନାଥ ଓ ଗୟା ଭଳି ବୌଦ୍ଧପୀଠଗୁଡ଼ିକର ବିକାଶରେ ଏହା ସହାୟତା କରିବ